ଲକ୍ଡାଉନକୁ ନେଇ କେନ୍ଦ୍ର ସରକାର ଆଜି ଏକ ବ୍ୟାପକ ଯୋଜନା ଉପସ୍ଥାପନ କରିବେ

ଗତକାଲି ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁ ଯେଉଁ ସ୍ଥାନରେ ଅଧିକ ସଂକ୍ରମଣ ହୋଇଛି ଓ ଯେଉଁ ଯେଉଁ ସ୍ଥାନଗୁଡ଼ିକରେ ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି ସେଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବ ଓ ଆଗାମୀ ଦିନଗୁଡ଼ିକରେ ସେହିସବୁ ସ୍ଥାନରେ କଡ଼ାକଡ଼ି ଭାବେ କଟକଶା ଲାଗୁ କରାଯିବ

ସେ କହିଛନ୍ତି ସରକାର ଘର ମଧ୍ୟରେ ଆବଦ୍ଧ ହୋଇ ରହିବା ସଂକ୍ରାନ୍ତରେ ଏକ ବ୍ୟାପକ ଯୋଜନା ଉପସ୍ଥାପନ କରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ନୂଆ ନିର୍ଦ୍ଦେଶାବଳୀ କାରି କରାଯିବା ସମୟରେ ସରକାର ଗରିବ ଲୋକ ଓ ଦିନମକୁରିଆମାନଙ୍କର ସ୍ୱାର୍ଥ ପ୍ରତି ଧ୍ୟାନ ଦେବେ ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ବିପକ୍ଷରେ ଭାରତ ଦୂଢ଼ତାର ସହ ଲଢୁଛି ଓ ଦେଶର ଜନସାଧାରଣ ବହୁ ଅସ୍କ୍ବିଧାର ସମ୍ମୁଖୀନ ହେବା ସତ୍ତ୍ୱେ ଦେଶକୁ ବଞ୍ଚାଇଛନ୍ତି ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲୋକମାନେ ଶୃଙ୍ଖଳିତ ସୈନିକ ଭଳି ସେମାନଙ୍କର କର୍ତ୍ତବ୍ୟ ନିର୍ବାହନ କର୍ତ୍ଥନ୍ତି ଦେଶର ଜନସାଧାରଣ ଯେଉଁ ଧୈର୍ଯ୍ୟ ଓ ଶୃଙ୍ଖଳାର ପ୍ରଦର୍ଶନ କରିଛନ୍ତି ତାହାର ଶ୍ରୀ ମୋଦି ପ୍ରଶଂସା କରିଛନ୍ତି କଟକଣା ଲାଗୁ ସମୟରେ ଦେଶର ନାଗରିକମାନେ ସାତଟି ବିଷୟରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି କରୋନା ବିପକ୍ଷରେ ଅହରହ ସଂଗ୍ରାମ ଚଳାଇଥିବା ଡାକ୍ତର ନର୍ସ ସଫେଇ କର୍ମଚାରୀ ଓ ପୁଲିସ୍ କର୍ମଚାରୀମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେଉଁ ବ୍ୟକ୍ତିମାନଙ୍କର ବ୍ୟବସାୟ ଓ ଶିଳ୍ପସଂସ୍କା ରହିଛି ସେମାନେ ସେଥିରେ ନିଯୁକ୍ତ ଶ୍ରମିକମାନଙ୍କ ପ୍ରତି ସମ୍ଭେଦନଶୀଳ ହେବାକୁ ନିବେଦନ କରି ଆର୍ଥିକ ଦୁରାବସ୍ଥା ସତ୍ତ୍ୱେ ସେମାନଙ୍କର ଛଟେଇ ନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶରେ କୋଭିଡ୍ ନାଇଷ୍ଟିନ୍ ଭୂତାଣୁ ସଂକ୍ରମିତ ହେବା ପୂର୍ବରୁ ଦେଶର ବିମାନ ବନ୍ଦରଗୁଡ଼ିକରେ ଯାଞ୍ଚ ଆରମ୍ଭ କରାଯାଇଥିଲା ସେ କହିଛନ୍ତି ସାମୃହିକ ଉଦ୍ୟମ ଓ ଠିକ୍ ସମୟରେ ନିଷ୍ପଭି ଗ୍ରହଣ ଆକି ଦେଶକୁ ବିଶ୍ୱର ବିଭିନ୍ନ ଉନ୍ନତ ଦେଶଗୁଡ଼ିକ ତୁଳନାରେ ଏ କ୍ଷେତ୍ରରେ ଅଧିକ ସୁରକ୍ଷିତ ରଖିପାରିଛି

ସେହି ଟ୍ରେନ୍ଗୁଡ଼ିକ ମଧ୍ୟରେ ସମସ୍ତ ପ୍ରିମିୟମ୍ ଟ୍ରେନ୍ ମେଲ୍ ଏକ୍ୱପ୍ରେସ୍ ପାସେଞ୍ଜର୍ ସହରତଳି ଟ୍ରେନ୍ କୋଲ୍କାତା ମେଟ୍ରୋ କୋଙ୍କଣ ରେଳବାଇ ଟ୍ରେନ୍ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଟ୍ରେନ୍ଗୁଡ଼ିକ ରହିଛି ରେଳବାଇ ଏହି ଟ୍ରେନ୍ଗୁଡ଼ିକର ଯାତ୍ରୀମାନଙ୍କର ଟିକେଟ୍ର ମୂଲ୍ୟ ସମ୍ପର୍ଣ୍ଣରପେ ପେରସ୍ତ କରିବ

ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ କରିଥିବା ଯାତ୍ରୀମାନଙ୍କୁ ସେମାନଙ୍କର ଟିକେଟ୍ କ୍ୟାନ୍ସେଲ୍ କରିବାର କୌଣସି ଆବଶ୍ୟକତା ନାହିଁ

ରେଳବାଇ ପକ୍ଷରୁ ଏକ ସ୍ୱଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେଉଁ ଯାତ୍ରୀମାନେ ବାତିଲ୍ ହୋଇ ନ ଥିବା ଟ୍ରେନ୍ଗୁଡ଼ିକ ପାଇଁ ଆଗୁଆ ଟିକେଟ୍ ବୁକିଂ କରିସାରିଛନ୍ତି ସେମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ଟିକେଟ୍ର ମୂଲ୍ୟ ପେରସ୍ତ ମିଳିବ ଦେଶର ବିଭନ୍ନ ଭାଗକୁ ଅତ୍ୟାବଶ୍ୟକ ସାମଗ୍ରୀମାନ ପଠାଇବାକୁ ନିର୍ଣ୍ଣିତ କରିବାଲାଗି ସମସ୍ତ ମାଲ୍ବାହୀ ଓ ପାର୍ଶଲ୍ ଟ୍ରେନ୍ଗୁଡ଼ିକର ଚଳାଚଳ କାରି ରହିବ ଇ ଟିକେଟ୍ ସମେତ ସମସ୍ତ ଯାତ୍ରୀବାହୀ ଟ୍ରେନ୍ଗୁଡ଼ିକ ପାଇଁ ଆଗୁଆ ଟିକେଟ୍ ବୁକିଂକୁ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ବାତିଲ୍ ରଖାଯାଇଛି ତେବେ ଅନ୍ଲାଇନ୍ ଟିକେଟ୍ କ୍ୟାନ୍ସେଲେସନ୍ ସୁବିଧା କାରି ରହିବ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ରେଳବାଇର ସମସ୍ତ ଟିକେଟ୍ ବୃକିଂ କାଉଣ୍ଟର୍ଗୁଡ଼ିକୁ ବନ୍ଦ୍ ରଖାଯିବ

କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କାର୍ଯ୍ୟ ଚାଲୁ ରହିବ ବୋଲି ମନ୍ତ୍ରଣାଳୟ କହିଛି

ଏହି ନିୟନ୍ତ୍ରଣ କକ୍ଷଗୁଡ଼ିକ ବିଭିନ୍ନ ରାଜ୍ୟ ସରକାରଙ୍କ ସହିତ ସମନ୍ଧୟ ରଖି ଶ୍ରମିକମାନଙ୍କର ବେତନ ସଂକ୍ରାନ୍ତୀୟ ସମସ୍ୟା ଏବଂ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରୁଛି ଶ୍ରମିକମାନେ ଫୋନ ହ୍ୱାଟସ୍ଆପ୍ ଓ ଇମେଲ୍ ମାଧ୍ୟମରେ ଏହି ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ସହିତ ଯୋଗାଯୋଗ କରିପାରିବେ ବିଭିନ୍ନ ଅଞ୍ଚଳରେ ନିୟୋଜିତ ଶ୍ରମ ପ୍ରବର୍ତ୍ତନ ଅଧିକାରୀ ସହକାରୀ ଶ୍ରମ କମିଶନର ଆଞ୍ଚଳିକ ଲେବର କମିଶନ ଓ ଉପମୁଖ୍ୟ ଲେବର କମିଶନର ଏହି ନିୟନ୍ତ୍ରଣ କକ୍ଷଗୁଡ଼ିକର ପରିଚାଳନା କରୁଛନ୍ତି

ଏକ ମାନବିକ ଆଭିମୁଖ୍ୟ ସହିତ ଅସହାୟ ଶ୍ରମିକମାନଙ୍କର ସମସ୍ୟା ସମାଧାନ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛି ଏଗ୍ରୀକଲଚର ମିନିଷ୍ଟ୍ରି ଲକ୍ଡାଉନ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧୀନସ୍ଥ କୃଷି ସହଯୋଗ ଓ କୃଷକ କଲ୍ୟାଣ ବିଭାଗ ଲକ୍ଡାଉନ ସମୟରେ କୃଷକ ଓ କୃଷିଭିତ୍ତିକ କାର୍ଯ୍ୟ ଜାରି ରଖିବା ଉଦ୍ଦେଶ୍ୟରେ ବିଭିନ୍ନ ସୁବିଧା ଉପଲବ୍ଧ କରାଇଛି

ଦକ୍ଷତା ବିକା ଓ ଉଦ୍ୟମିତା କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଦେଶ ଲଢ଼ୁଥିବା ବେଳେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଶାଳୟ ନାନାବିଧ ପଦକ୍ଷେପ ଗ୍ରହଣ କରି ଏଥିରେ ସାମିଲ ହୋଇଛି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଥିବା ସ୍ୱାସ୍ଥ୍ୟକର୍ମୀ ଓ ସହାୟକମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ଯୋଗାଯୋଗ ନମ୍ଘର ସହିତ ମନ୍ତ୍ରଶାଳୟ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଯୋଗାଇଛି

ପଓ୍ୱନହଂନ ଲିମିଟେଡ୍ ସମେତ ବିଭିନ୍ନ ହେଲିକପ୍ଟର ସେବା ମାଧ୍ୟମରେ ଜାନ୍ପୁ କାଶ୍ମୀର ଲଦାଖ ବିଭିନ୍ନ ଦ୍ୱୀପପୁଞ୍ଜ ଉତ୍ତରପୂର୍ବାଞ୍ଚଳରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ତଥା ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି ସ୍ୱାଇସ୍ଜେଟ୍ ବ୍ଲଡାଟ୍ ଏବଂ ଇଣ୍ଡିଗୋ ଭଳି ଘରୋଇ ବିମାନ ସେବା ସଂସ୍ଥା ବ୍ୟବସାୟୀକ ଭିଭିରେ ମାଲ ପରିବହନ କରିବା କାର୍ଯ୍ୟ ଜାରି ରଖିଛନ୍ତି

ଏନ୍ଏଫ୍ଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମନୋଜ ମିଶ୍ର କହିଛନ୍ତି କମ୍ପାନୀର ନାଙ୍ଗଲ ଭଟିଣ୍ଡା ପାନିପଥ ଓ ବିଜୟପୁରର ଦୁଇଟି କାରଖାନା ପୁରା ଦମରେ ଚାଲିଛି

ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ ଅଧୀନରେ ଦେଶର ସାର କାରଖାନାଗୁଡ଼ିକୁ ଚାଲୁ ରଖିବା ପାଇଁ ଅନୁମତି ଦେଇଛନ୍ତି

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ନିର୍ଦ୍ଦେଶ କ୍ରମେ କୃଷି ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ ସଚିବ ସଞ୍ଜୟ ଅଗ୍ରଓ୍ୱାଲ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୃଷି ଓ ତତ୍ ସମ୍ପର୍କିତ ସାମଗ୍ରୀ ରପ୍ତାନୀକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଆଲୋଚନା କରି ସବିଶେଷ ସୂଚନା ହାସଲ କରିଛନ୍ତି